ସେ କହିଛନ୍ତି ସଫଳ ଉତ୍ସବ ପାଳନ ବିନା ସଂକଳ୍ପର କିଛି ମାନେ ନଥାଏ ଯେତେବେଳେ କୌଣସି ସଂକଳ୍ପ ଆନନ୍ଦ ପର୍ବର ରୂପ ନିଏ ସେତେବେଳେ ବହୁ ଲୋକଙ୍କ ଶପଥ ଓ ଶକ୍ତି ଏଥିରେ ସାମିଲ ହୋଇଯାଏ

ଏହା ସହିତ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ହଜିଯାଇଥିବା ଏବଂ ଲୋକଲୋଚନକୁ ଆସିନଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କର କାହାଣୀ ଆଗକୁ ଅଣାଯିବା ସହିତ ସେମାନଙ୍କୁ ସମ୍ମାନିତ କରାଯିବ ସେ କହିଛନ୍ତି ଏ ଦେଶରେ ଏମିତି କେତେକ ଲୋକ ଅଛନ୍ତି ଯେଉଁମାନଙ୍କର ଦେଶ ଗଠନରେ ଅନେକ ଅବଦାନ ରହିଛି ସେମାନଙ୍କ କାର୍ଯ୍ୟ ଓ ସଫଳତାକୁ ମଧ୍ୟ ଲୋକଲୋଚନକୁ ଅଣାଯିବ

ଆଜି ଦେଶ ବିଭିନ୍ନ କ୍ଷେତ୍ରରେ ଯେଉଁ ସଫଳତାର ସୋପାନରେ ପହଞ୍ଚିଛି କିଛିବର୍ଷ ପୂର୍ବରୁ ଏହା ଚିନ୍ତା କରାଯାଇ ପାରୁନଥିଲା ଏହି ପର୍ବ ଭାରତୀୟ ଐତିହାସିକ ଗୌରବକୁ ପାଳନ କରିବ ଏହି ବୈଠକରେ ସମସ୍ତ ରାଜ୍ୟର ରାଜ୍ୟପାଳ ସମସ୍ତ କେନ୍ଦ୍ରମନ୍ତ୍ରୀମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜନୈତିକ ଦଳର ନେତା ବୈଜ୍ଞାନିକ ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ୱ ଆଧ୍ୟାତ୍ମିକ ଗୁରୁ ଚଳଚ୍ଚିତ୍ର କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ ସ୍ୱାଧୀନତାର ଅମୃତ ମହୋହବ ପାଳନ ସଫକ୍ରାନ୍ତୀୟ ମିଳିଥିବା ବିଭିନ୍ନ ପ୍ରସ୍ତାବକୁ ଗ୍ରହଣ କରାଯାଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ ଏହି ପ୍ରସ୍ତୁତି ବୈଠକ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କମିଟିର ସଦସ୍ୟମାନେ ଧନ୍ୟବାଦ ଦେଇଥିଲେ ପିଏମ୍ ମୈତ୍ରୀସେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ମୈତ୍ରୀ ସେତୁର ଉଦ୍ଘାଟନ କରିବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ତ୍ରିପୁରାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ଏହି ମୈତ୍ରୀ ସେତୁ ତ୍ରିପୁରା ଏବଂ ବାଙ୍ଗଲାଦେଶର ସୀମା ଦେଇ ପ୍ରବାହିତ ଫେନି ନଦୀ ଉପରେ ନିର୍ମାଣ କରାଯାଇଛି ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଧାରରେ ଏହି ସେତୁର ନାମ ମୈତ୍ରୀ ସେତୁ ରଖାଯାଇଛି

ଏହା ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ବାଣିଜ୍ୟ ଓ ଜନସମ୍ପର୍କ କ୍ଷେତ୍ରରେ ଏକ ନୃତନ ଅଧ୍ୟାୟ ଆରମ୍ଭ କରିବ ଏହି ସେତୁ ବାଙ୍ଗଲାଦେଶର ଚିଟାଗଙ୍ଗ ବନ୍ଦର ସହିତ ସିଧାସଳଖ ସଂଯୋଗ ସ୍ଥାପନ କରିବ

ପ୍ରଧାନମନ୍ତ୍ରୀ ସବ୍ରମ୍ଠାରେ ଏକ ସମନ୍ଧିତ ଚେକ୍ପୋଷ୍ଟ ପାଇଁ ଶିଳାନ୍ୟାସ କରିବେ ଏହା ଦୁଇଦେଶ ମଧ୍ୟରେ ସାମଗ୍ରୀ ଓ ଯାତ୍ରୀ ପରିବହନକୁ ସହଜ କରିବ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକ ପାଇଁ ନୂଆ ବଜାର ସୃଷ୍ଟି କରିବ ଏବଂ ବାଙ୍ଗଲାଦେଶ ଓ ଭାରତ ମଧ୍ୟରେ ବାଧାମୁକ୍ତ ଯାତ୍ରୀ ପରିବହନ ସୁନିଶ୍ଚିତ ହୋଇପାରିବ

ଏହି ଅବସରରେ ଜାନ୍ଗୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ଡକୁର କରଣ ସିଂହ ଉପସ୍ଥିତ ରହିବେ ସାଧାରଣତଃ ଶ୍ରୀମଦ୍ ଭଗବତ୍ ଗୀତା ଗୋଟିଏ ବାଖ୍ୟା ସହିତ ପଢ଼ିବା ଲାଗି ଉପଲବ୍ଧ ହୋଇଥାଏ ତେବେ ପ୍ରଥମଥର ପାଇଁ ଶ୍ରୀମଦ୍ ଭଗବତ୍ ଗୀତା ସମ୍ପର୍କରେ ଏକ ବିସ୍ତୃତ ଏବଂ ତୁଳନାତ୍ମକ ଜ୍ଞାନ ହାସଲ କରିବା ଲାଗି ପ୍ରସିଦ୍ଧ ଭାରତୀୟ ବିଦ୍ୱାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଅନେକ ବ୍ୟାଖ୍ୟା ଗୁଡ଼ିକୁ ସଂକଳିତ କରାଯାଇଛି ଧର୍ମାର୍ଥ ଟ୍ରଷ୍ଟ ଦ୍ୱାରା ପ୍ରକାଶିତ ପାଣ୍ଟୁଲିପିରେ ଶଙ୍କର ଭାଷ୍ୟଠାରୁ ଭାଷାନୁବାଦ ପର୍ଯ୍ୟନ୍ତ ଭାରତୀୟ ହସ୍ତଲିପିର ଅସାଧାରଣ ବିବିଧତା ଏବଂ ଅତି ସୁକ୍ଷ୍ମ ବିଶ୍ଳେଷଣ ଉଲ୍ଲେଖ କରାଯାଇଛି

ପ୍ରେଜ୍ ଭିଜିଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜିଠାରୁ ତିନିଦିନିଆ ତାମିଲନାଡୁ ଗସ୍ତରେ ଯାଉଛନ୍ତି ଆସନ୍ତାକାଲି ଶ୍ରୀ କୋବିନ୍ଦ ଥିରୁଭାଲୁଭାର ବିଶ୍ୱବିଦ୍ୟାଳୟର ଷୋଡ଼ଶ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ

ପୂର୍ବରୁ ଥିବା ସମସ୍ତ ହେଲ୍ପ ଲାଇନ ନୟର ସ୍ଥାନରେ ଏହି ନ୍ତନ ନୟର କାର୍ଯ୍ୟ କରିବ ରେଳଯାତ୍ରୀମାନଙ୍କୁ ଏହି ନୃତନ ନୟର ମନେ ରଖିବା ସହଜ ହେବ

ରେଳଯାତ୍ରୀମାନେ ଆଇଭିଆର୍ଏସ୍ ବ୍ୟବସ୍ଥା ମାଧ୍ୟମରେ ଅନୁସନ୍ଧାନ କରିପାରିବେ କିିୟା ଆଷ୍ଟେରିକ୍ ବଟନ୍ ପ୍ରେସ୍ କରି ସହାୟତା କେନ୍ଦ୍ର ପ୍ରତିନିଧିଙ୍କ ସହିତ କଥାବାର୍ତ୍ତା କରିପାରିବେ

ରାଜ୍ୟସଭା ଲୋକସଭା ତୈଳଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଗତକାଲି ଲୋକସଭା ଓ ରାଜ୍ୟସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟରେ ବହୁବାର ବାଧା ସୃଷ୍ଟି ହୋଇଥିଲା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଆରନ୍ଭ ହେବା ମାତ୍ରେ ଗତକାଲି ବିରୋଧୀ କଂଗ୍ରେସ ଦଳ ପକ୍ଷରୁ ତେଳଦର ପ୍ରସଙ୍ଗରେ ଆଲୋଚନା କରାଯିବାକୁ ଦାବି କରାଯାଇଥିଲା

ବିରୋଧୀଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କ ତୈଳଦର ପ୍ରସଙ୍ଗକୁ ନେଇ ଆଲୋଚନା ପ୍ରସ୍ତାବକୁ ଅଧ୍ୟକ୍ଷ ଏମ୍ ଭେଙ୍କିୟାନାଇଡୁ ଗ୍ରହଣ କରିନଥିଲେ ଶ୍ରୀ ଖଡ୍ଗେ କହିଥିଲେ ତୈଳଦର ବୃଦ୍ଧିକୁ ନେଇ ସାରା ଦେଶରେ ଲୋକମାନେ ପ୍ରତିବାଦ କରୁଥିଲାବେଳେ ଗୃହରେ ଏହି ପ୍ରସଙ୍ଗରେ ଆଲୋଚନା କରାଯିବାକୁ ସୁଯୋଗ ଦିଆଯାଉ ନାହିଁ ଶ୍ରୀ ନାଇଡ଼ୁ କହିଥିଲେ ଆନ୍ତର୍ଜାତିକ ମହିଳା ଦିବସରେ ମହିଳାମାନଙ୍କ ସାମାଜିକ ଆର୍ଥିକ ବିକାଶ ପ୍ରସଙ୍ଗକୁ ନେଇ ଆଲୋଚନା ହେବାର ଆବଶ୍ୟକତା ରହିଛି ସେହିଭଳି ଲୋକସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁକ୍ତିଥିଲା ଏବଂ ଗତକାଲି ଦିନକ ପାଇଁ ଲୋକସଭାର କୌଣସି କାର୍ଯ୍ୟ ହୋଇପାରି ନଥିଲା

କୋଭିଡ୍ ଷ୍ଟାଟସ୍ ମହାରାଷ୍ଟ୍ର କେରଳ ପଞ୍ଜାବ କର୍ଣ୍ଣାଟକ ଗୁଜରାଟ ଓ ତାମିଲନାଡୁରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି କୋଭିଡ୍ ନାଇଷ୍ଟିନ୍ ପରିଚାଳନାରେ ସହାୟତା ପାଇଁ ରାଜ୍ୟ ଓ କେନ୍ଦ୍ଶାସିତ ଅଞ୍ଚଳଗୁଡ଼ିକୁ ସରକାର ସହାୟତା କରୁଛନ୍ତି

ଗତକାଲି ବେଲ୍ଜିୟମର ଆଣ୍ଟ୍ ୱେର୍ପଠାରେ ଅନୁଷ୍ଠିତ ଚଳିତ ସିରିଜ୍ର ଚତୁର୍ଥ ତଥା ଶେଷ ମ୍ୟାଚ୍ରେ ମନ୍ଦୀପ ସିଂଙ୍କ ଚିତ୍ତାକର୍ଷକ ଗୋଲ୍ ବଳରେ ଭାରତ ଏହି ମ୍ୟାଚ୍ ଜିତିପାରିଥିଲା ପୂର୍ବ ମ୍ୟାଚ୍ଟି ବ୍ରିଟେନ୍ ସହିତ ଅମୀମାଂସିତ ରହିଥିଲା ସେହିଭଳି କର୍ମାନୀ ସହିତ ଖେଳାଯାଇଥିବା ମ୍ୟାଚ୍ ମଧ୍ୟ ଅମୀମାଂସିତ ରହିଥିଲା

ଏହି ଗସ୍ତରେ ଭାରତ କୌଣସି ଗୋଟିଏ ମ୍ୟାଚ୍ରେ ପରାସ୍ତ ହୋଇନାହିଁ